ପିଏମ୍ ଡବ୍ଲ୍ୟବି ର୍ୟାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି କେବଳ ଏନ୍ଡିଏ ସରକାର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବାପାଇଁ କୃଷକମାନଙ୍କୁ ଦେଇଥିବା ପ୍ରତିଶ୍ରତିର ପ୍ରରଣ କରିପାରନ୍ତି ପଣ୍ଢିମବଙ୍ଗର ମେଦିନିପୁରଠାରେ କୃଷକମାନଙ୍କର ଏକ ର୍ୟାଲିରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ଼ଗୁଣା ବୃଦ୍ଧି କରିବାକୁ ତାଙ୍କ ସରକାର ହିଁ ଐତିହାସିକ ନିଷ୍ପଭି ନେଇଛନ୍ତି ସେ କହିଛନ୍ତି ଦେଶର ବିକାଶରେ କୃଷକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି

ଶ୍ରୀ ମୋଦି କହିଛନ୍ତି ଦେଶର ଆତ୍କା କୃଷକମାନଙ୍କଠାରେ ଓ ଗ୍ରାମଗୁଡ଼ିକରେ ରହିଛି କୃଷକମାନଙ୍କୁ ଅବହେଳା କରି ଓ ଗ୍ରାମଗୁଡ଼ିକର ବିକାଶ ନ କରି କୌଣସି ସମାଜ ଅଗ୍ରସର ହୋଇପାରିବ ନାହିଁ

ଏହି ର୍ୟାଲି ସମୟରେ ଏକ ତମ୍ବୁ ଖସିପଡ଼ିବାରୁ କିଛି ଲୋକ ଆହତ ହୋଇଥିଲେ ପିଟିଆଇ କହିଛି ଶ୍ରୀ ମୋଦି ହସ୍ୱିଟାଲ୍ ଯାଇ ଆହତ ଲୋକମାନଙ୍କୁ ଦେଖିଛନ୍ତି ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ପଣ୍ଟିମବଙ୍ଗର ମମତା ବାନାର୍ଜୀ ସରକାରଙ୍କର ତୀବ୍ର ସମାଲୋଚନା କରି ରାଜ୍ୟ ସରକାର ଗଣତନ୍ତ୍ରର ହତ୍ୟା କରିଛନ୍ତି ଓ ଏକ ସିଣ୍ଡିକେଟ୍ ରାଜ ଚଳାଇଛନ୍ତି ବୋଲି ଦୋଷାରୋପ କରିଛନ୍ତି ଶ୍ରୀ ମୋଦି ଟିଏମ୍ସି ସରକାରର ତୀବ୍ର ସମାଲୋଚନା କରିଛନ୍ତି ପଣ୍ଢିମବଙ୍ଗରେ ସିଣ୍ଡିକେଟ୍ର ଅନୁମୋଦନ ବିନା କୌଣସି କାର୍ଯ୍ୟ ହୋଇପାରି ନାହିଁ ବୋଲି ଶ୍ରୀ ମୋଦି କହିଛନ୍ତି ରାହୁଲ୍ ପିଏମ୍ କଂଗ୍ରେସ ସଭାପତି ରାହଲ୍ ଗାନ୍ଧି ପାର୍ଲାମେଣ୍ଟର ଆଗାମୀ ବର୍ଷାକାଳୀନ ଅଧିବେଶନରେ ମହିଳା ସଂରକ୍ଷଣ ବିଲ୍ ପାସ୍ ହେବାକୁ ନିଶିତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି

ସେ କହିଛନ୍ତି ଲୋକସଭାରେ ବିଜେପି ଓ ଏହାର ମିତ୍ର ଦଳଗୁଡ଼ିକର ସଂଖ୍ୟାଗରିଷ୍ଠତା ଥିବା ଦୃଷ୍ଟିରୁ ଏହି ଗୁରୁତ୍ୱପୂର୍ଣ୍ଣ ଆଇନ ପାସ୍ ହେବାପାଇଁ ବିକେପିର ସମର୍ଥନ ଆବଶ୍ୟକ ଶ୍ରୀ ଗାନ୍ଧି କହିଛନ୍ତି ରାଜନୈତିକ ଦଳମାନେ ରାଜନୀତିଠାରୁ ଉର୍ଦ୍ଧକୁ ଉଠି ଏହି ବିଲ୍କୁ ସମର୍ଥନ କରିବାର ସମୟ ଆସିଛି ବୁଧବାରଠାରୁ ପାର୍ଲାମେଣ୍ଟର ବର୍ଷାକାଳୀନ ଅଧିବେଶନ ଆରମ୍ଭ ହେଉଛି ବିଜେପି ରାହୁଲ୍ କଂଗ୍ରେସ ଏକ ମୁସଲିମ୍ ପାର୍ଟି ବୋଲି ପାର୍ଟି ସଭାପତି ରାହୁଲ୍ ଗାନ୍ଧିଙ୍କ ମନ୍ତବ୍ୟ ଉପରେ ବିଜେପି ଆଜି ପୁନର୍ବାର ତାଙ୍କର ସମାଲୋଚନା କରିଛି ବିଜେପି କହିଛି ତାଙ୍କର ଏହି ମନ୍ତବ୍ୟରୁ ବିରୋଧି ଦଳ ଏକ ସାମ୍ପ୍ରଦାୟିକ ଦଳ ଓ ବିଭାଜନ ସୂଷ୍ଟି କରୁଛି ବୋଲି ସ୍ୱଷ୍ଟ ହୋଇଯାଇଛି ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଣ ବିକେପି ନେତା ପ୍ରକାଶ ଜାବ୍ଡେକର ତାଙ୍କର ମନ୍ତବ୍ୟ ଉପରେ ସ୍ୱଷ୍ଟୀକରଣ ଦେବାକୁ ଶ୍ରୀ ଗାନ୍ଧିଙ୍କୁ କହିଛନ୍ତି ସେ କହିଛନ୍ତି କଂଗ୍ରେସ ପାର୍ଟିର ବିଭାଜନକାରୀ ନୀତି ଦେଶର ଘୋର କ୍ଷତି ଘଟାଇଛି କଂଗ୍ରେସ ପାର୍ଟିର ସଂଖ୍ୟାଲଘୁ ସେଲ୍ ସଭାପତି ନଦିମ୍ ଜାଭେଦ୍ ଶ୍ରୀ ଗାନ୍ଧିଙ୍କ ମନ୍ତବ୍ୟକୁ ଯଥାର୍ଥ ଦର୍ଶାଇ କଂଗ୍ରେସ ଏକ ମୁସ୍ଲିମ୍ ପାର୍ଟି ବୋଲି କହି ଶ୍ରୀ ଗାନ୍ଧି ଠିକ୍ କରିଥିବାର ଉଲ୍ଲେଖ କରିଛନ୍ତି ଶ୍ରୀ ଗାନ୍ଧି କାହିଁକି ତିନିବାର ତଲାକ୍ ଉପରେ କିଛି କହୁ ନାହାନ୍ତି ବୋଲି ଶ୍ରୀ ଭାବ୍ଡେକର ପ୍ରଶ୍ନ କରିଛନ୍ତି କଂଗ୍ରେସ ପାର୍ଟି କେବଳ ମୁସଲ୍ମାନ ପୁରୁଷମାନଙ୍କ ପାଇଁ ମହିଳାମାନଙ୍କ ପାଇଁ ନୁହେଁ ବୋଲି ଏଥିରୁ ସ୍ୱଷ୍ଟ ହୋଇଯାଉଥିବାର ସେ କହିଚ୍ଛନ୍ତି

ଜେଟ୍ଲୀ କର୍ଣ୍ଣାଟକ କେନ୍ଦ୍ରମନ୍ତ୍ରୀ ଅରୁଣ୍ ଜେଟ୍ଲୀ କହିଛନ୍ତି କର୍ଷାଟକ ପରିସ୍ଥିତି ଏକ ନୀତିବିହୀନ ସ୍ରବିଧାବାଦୀ ଓ ସକାରାତ୍ମକ କାର୍ଯ୍ୟସ୍ଚୀବିହୀନ ମେଣ୍ଟର ଫଳାଫଳ ଏହି ନକାରାତ୍ମକ କାର୍ଯ୍ୟସ୍ଚୀ କେବଳ ନରେନ୍ଦ୍ର ମୋଦିଙ୍କୁ କ୍ଷମତାରୁ ବାହାରେ ରଖିବାକୁ ଭିତ୍ତିକରି ପ୍ରସ୍ତୁତ କରାଯାଇଛି ତାଙ୍କର ଫେସ୍ବୁକ୍ ପୃଷ୍ଠାରେ ଶ୍ରୀ ଜେଟ୍ଲୀ କହିଛନ୍ତି ଏଭଳି କୌଣସି ନିର୍ଦ୍ଦିଷ୍ଟ ନୀତିନିୟମବିହୀନ ରାଜନୈତିକ ଗୋଷୀଗୁଡ଼ିକର ପ୍ରଶାସନିକ ରେକର୍ଡ଼ ଅତ୍ୟନ୍ତ ଖରାପ ଥିବାର ଦେଖିବାକୁ ମିଳେ କର୍ଷାଟକ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ ମେଣ୍ଟ ସରକାରର ମୁଖ୍ୟ ଭାବେ ତାଙ୍କର ଅସନ୍ତୁଷ୍ଟ ବ୍ୟକ୍ତ କରିବାର ଦିନକ ପରେ ଶ୍ରୀ ଜେଟ୍ଲୀ ଏଭଳି ମନ୍ତବ୍ୟ ଦେଇଛନ୍ତି ଶ୍ରୀ କୁମାରସ୍ୱାମୀ ସେ ସରକାରର ଯନ୍ତ୍ରଣାକୁ ଆକଶ୍ଚ ପାନ କରୁଛନ୍ତି ବୋଲି କହିଥିଲେ ଶ୍ରୀ ଜେଟ୍ଲୀ କହିଛନ୍ତି କର୍ଷାଟକର ଘଟଣାଚକ୍ର ଉପରେ ଗତ ଦୁଇ ମାସ ଧରି ସେ ନଜର ରଖିଛନ୍ତି କଂଗ୍ରେସ ଓ ସଂଘୀୟ ସାମ୍ମୁଖ୍ୟର ଭବିଷ୍ୟତ ପ୍ରତିଶ୍ରତି କ'ଣ କର୍ଷାଟକ ଭଳି ହେବ ବୋଲି ସେ ପ୍ରଶ୍ୱ କରିଛନ୍ତି ଶ୍ରୀ ଜେଟ୍ଲୀ କହିଛନ୍ତି ଏଭଳି ନିର୍ଦ୍ଦିଷ୍ଟ ନୀତିନିୟମବିହୀନ ସୁବିଧାବାଦୀ ମେଣ୍ଟ ସେମାନଙ୍କର ନିଜର ମତାନ୍ତର ମଧ୍ୟରେ ଛନ୍ଦି ହୋଇଯା'ନ୍ତି ଓ ସେମାନଙ୍କର ମୁଖ୍ୟ ଲକ୍ଷ୍ୟ ଦେଶସେବା ନ ହୋଇ କେବଳ ସେମାନଙ୍କର ତିଷ୍ଠି ରହିବା ହୋଇଥାଏ ସେ କହିଛନ୍ତି କେବଳ ଗୋଟିଏ ପରିବାରର ଲୋକ ଦେଶକୁ ଶାସନ କରିବାରେ କଂଗ୍ରେସ ବିଶ୍ୱାସ କରେ ଶ୍ରୀ ଜେଟ୍ଲୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ନିର୍ଣ୍ଣାୟକ ନେତୃତ୍ୱ ଦେଇଆସିଛନ୍ତି ଓ ଭାରତ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକର ସେ ଦୃଢ଼ ମୁକାବିଲା କରିବାରେ ସଫଳ ହୋଇଛନ୍ତି କୋର୍ଟ ସେପାରେଟିଷ୍ଟ କାଶ୍ମୀର ବିଚ୍ଛିନ୍ନତାବାଦୀ ଆସିୟା ଅନ୍ଦ୍ରାବି'ଙ୍କୁ ଆଜି ଦିଲ୍ଲୀର ଏକ ଅଦାଲତ ଏକ ମାସ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି ପାକିସ୍ତାନ ସହାୟତାରେ ସେ ଦେଶ ବିରୁଦ୍ଧରେ ଯୁଦ୍ଧ ରଚିଥିବାର ଅଭିଯୋଗ ରହିଛି ବେଆଇନ ଘୋଷିତ ଦୁଖତରନେ ମିଲତ୍ ଗୋଷୀର ମୁଖ୍ୟ ଅନ୍ଦ୍ରାବି'କୁ ତାହାର ଦୁଇ ଜଣ ମହିଳା ସହଯୋଗୀଙ୍କ ସହିତ କୋର୍ଟରେ ହାଜର କରାଯାଇଥିଲା

ବର୍ତ୍ତମାନ ରାଷ୍ଟ୍ରାୟତ୍ତ ଭାରତୀୟ କ୍ରୀବନ ବୀମା ନିଗମ ଏଲ୍ଆଇସି ବକାର ନିୟନ୍ତ୍ରକ ସେବିର ଦ୍ୱାରସ୍ଥ ହେବାକୁ ପଡ଼ିବ

ଅନ୍ୟପକ୍ଷରେ ଏଲ୍ଆଇସି ଆଇଡିବିଆଇ ବ୍ୟାଙ୍କ୍ର ଏକ ବଡ଼ ଅଂଶଧନ କିଣି ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ପ୍ରବେଶ କରିବାକୁ ଆଶା ରଖିଛି

ଆମ ଲକ୍ଷ୍ରୌ ସମ୍ଭାଦଦାତା ଜଣାଇଛନ୍ତି ସ୍କୁଲ୍ ଛାତ୍ରୀମାନେ ଘରକ୍ ଫେର୍ଥିବାବେଳେ ଏହି ଦୂର୍ଘଟଣା ଘଟିଛି ଆହତ ଛାତ୍ରୀମାନଙ୍କୁ ଆହ୍ରାବାଦ ମେଡିକାଲ୍ କଲେଜରେ ଚିକିତ୍ସା କରାଯାଉଛି ସ୍ଥାନୀୟ ଲୋକମାନେ ଏହି ଦୂର୍ଘଟଣକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜପଥ ଅବରୋଧ କରିବାରୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି

ଆନ୍ତର୍ଜାତିକ ତୈଳ ଦର ବୃଦ୍ଧି ଯୋଗୁଁ ଦେଶୀୟ ବଜାରରେ ଇନ୍ଧନ ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି

ଟ୍ରମ୍ପ ପୁତିନ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଓ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କ ମଧ୍ୟରେ ଆଜି ଫିନ୍ଲ୍ୟାଣ୍ଡ ରାଜଧାନୀ ହେଲ୍ସିଙ୍କିରେ ଐତିହାସିକ ଶିଖର ବୈଠକ ଆରମ୍ଭ ହୋଇଛି ଉଭୟ ନେତା ଶିଖର ବୈଠକ ଆରମ୍ଭ ସମୟରେ ଗଣମାଧ୍ୟମ ସମ୍ମୁଖରେ ପରସ୍କରକୁ ଅଭିନନ୍ଦନ କରିଥିଲେ ଦୁଇ ନେତା ସିରିଆ ଓ ୟୁକ୍ରେନ୍ରେ ଚାଲିଥିବା ଯୁଦ୍ଧ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରୁଷ୍ର ହସ୍ତକ୍ଷେପ ଓ ପାଣ୍ଟାତ୍ୟ ଦେଶଗୁଡ଼ିକର କଟକଶା ଆଦି ପ୍ରସଙ୍ଗ ଉପରେ ଆଲୋଚନା କରିବାର ଆଶା କରାଯାଉଛି ୱେଦର ୱାର୍ଣ୍ଣିଂ ପାଣିପାଗ ବିଭାଗ କୋଙ୍କଣ ଓ ଗୋଆ ଏବଂ ବିଦର୍ଭର କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ଓ ଆଉ କିଛି ସ୍ଥାନରେ ଭୟଙ୍କର ବର୍ଷା ହେବାର ପୂର୍ବାନ୍ଦମାନ କରିଛି ଉତ୍ତରାଖଣ୍ଡ ହିମାଚଳ ପ୍ରଦେଶ ଓଡ଼ିଶା ଗ୍ରଜ୍ରରାତ୍ ସୌରାଷ୍ଟ୍ର ମଧ୍ୟପ୍ରଦେଶ ଛତିଶଗଡ଼ କର୍ଷ୍ଣାଟକର ଉପକୃଳ ଅଞ୍ଚଳ କେରଳ ଓ ତାମିଲ୍ନାଡୁରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ଉତ୍ତର ପ୍ରଦେଶ ହରିଆନା ଚଶ୍ଚୀଗଡ଼ ଦିଲ୍ଲୀ ପଞ୍ଜାବ ଜନ୍ମୁ ରାଜସ୍ଥାନ ମଧ୍ୟପ୍ରଦେଶ ମରାଠାୱାଡ଼ା ଆନ୍ଧ୍ର ଉପକୂଳ ଓ ତେଲଙ୍ଗାନାର କିଛି ସ୍ଥାନରେ ମଧ୍ୟ ପ୍ରବଳ ବର୍ଷା ହେବ ଆଜି ରାଜଧାନୀ ଦିଲ୍ଲୀର ଅଧିକାଂଶ ସ୍ଥାନରେ ଭୀଷଣ ବର୍ଷା ହେବାରୁ ଅନେକ ସ୍ଥାନରେ ପାଣି ଜମି ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି